ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଆସନ୍ତାକାଲି ରବିବାର ରାଷ୍ଟପତି ରାଉରକେଲା ଯାଇ ଏନ୍ଆଇଟିର ସମାବର୍ତ୍ତନ ଉହବରେ ଯୋଗଦେବା ସହ ଆଇଜିଏଚ୍ର ସ୍ବୁପର ସ୍ବେଶାଲିଟି ହସ୍ପିଟାଲର ଉଦ୍ଘାଟନ କରିବେ

ଏନ୍ସିଆରପି ରିପୋର୍ଟରେ ହିଂସା ବୃଦ୍ଧି ପାଉଥିବା ନେଇ ରିପୋର୍ଚ ପ୍ରକାଶ ପାଇଛି ମାହାଙ୍ଙାରେ ରାକନେତିକ ହିଂସା ସହ ନୟାଗଡ଼ରେ ନାବାଳିକା ହତ୍ୟାକାଣ୍ଡକୁ ନେଇ ଶ୍ରୀ ନାୟକ ଉଦ୍ବେଗ ପ୍ରକାଶ କରିବା ସହ ଘଟଣାର ସଠିକ୍ ତଦନ୍ତ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେବାକୁ ବାଚସ୍ତିଙ୍କ ନିକଟରେ ଦାବି କରିଥିଲେ

ତେବେ କରୋନା ସ୍ସିତିକୁ ଦୂଷ୍ଟିରେ ରଖ୍ ଚଳିତ ବର୍ଷ ରାଜ୍ୟରେ ହୋଲି ଖେଳ ଉପରେ ସରକାର କଟକଶା ଲଗାଇଛନ୍ତି ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ନ କରିବାକୁ ସ୍ୱତନ୍ତ ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି